ଜୟଶଙ୍କର ଏୟାର୍ ଏସିଆ ସରକାର କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କୁଆଲା ଲୁମ୍ପୁର ବିମାନ ବନ୍ଦରରେ ଅଟକି ରହିଥିବା ଭାରତୀୟ ନାଗରିକମାନଙ୍କୁ ସ୍ୱଦେଶ ଫେରାଇ ଆଣିବାପାଇଁ ଦିଲ୍ଲୀ ଓ ବିଶାଖାପଟଣମ୍ ପାଇଁ ଏୟାର୍ ଏସିଆର ଦୁଇଟି ବିମାନକୁ ଅନୁମତି ପ୍ରଦାନ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି କୁଆଲା ଲୁମ୍ପୁର ବିମାନ ବନ୍ଦରରେ ଅଟକି ରହିଥିବା ଭାରତୀୟ ଛାତ୍ରଛାତ୍ରୀ ଏବଂ ଅନ୍ୟ ଯାତ୍ରୀମାନଙ୍କର ଅସ୍ରବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଛି ସେହି ଲୋକମାନଙ୍କୁ ଏୟାର୍ ଲାଇନ୍ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି

ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ରହିଛନ୍ତି

ଆଫଗାନିସ୍ତାନ ଫିଲିପାଇନ୍ସ ଏବଂ ମାଲେସିଆରୁ ଆସୁଥିବା ଲୋକମାନଙ୍କ ଉପରେ ମଧ୍ୟ କଟକଣା ଜାରି କରାଯାଇଛି

ସେମାନେ ବିଭିନ୍ନ ରାଜ୍ୟରେ ପହଞ୍ଚୁଛନ୍ତି ରାଜ୍ୟ ସରକାମାନଙ୍କ ସହ ମିଶି କରୋନା ସମ୍ପର୍କରେ ଆବଶ୍ୟକ ପ୍ରସ୍ତୁତି ଓ ସମନ୍ୱୟ କାର୍ଯ୍ୟର ତଦାରଖ କରିବେ ସମସ୍ତ ଅଧିକାରୀଙ୍କ ଲାଗି ଆଜି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନ୍ରଷ୍ଠିତ ହେବ

ଆଇସିଏମ୍ଆର୍ ଲ୍ୟାବ୍ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଆଇସିଏମ୍ଆର୍ କହିଛି କରୋନା ଭୂତାଣୁ ସଂକ୍ରମଣର ଯାଞ୍ଚ୍ପାଇଁ ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯାଇଛି

ହେଲ୍ଥ୍ ଆଡ୍ଭାଇଜରୀ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସାଧାରଣ କେତେକ ମୌଳିକ ସ୍ୱାସ୍ଥ୍ୟ ନୀତି ଅବଲମ୍ଭନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ବେଶି ଲୋକଙ୍କ ସମାବେଶ ହେଉଥିବା ସ୍ଥାନକୁ ନ ଯିବାପାଇଁ କୁହାଯାଇଥିବାବେଳେ ଯଦି କେହି କଫ କାଶ ବା ଜ୍ୱରରେ ଆକ୍ରାନ୍ତ ହୋଇଥା'ନ୍ତି ସେମାନଙ୍କଠାରୁ ନିରାପଦ ଦୂରତ୍ୱ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ହାତ ନ ଧୋଇ ନିଜର ଆଖି ନାକ ପାଟିକୁ ଛୁଅଁନ୍ତୁ ନାହିଁ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାପାଇଁ ମଧ୍ୟ ବାରଣ କରାଯାଇଛି ବାରମ୍ଭାର ସାବୁନ୍ରେ ହାତ ଧୋଇବା ସହ ଆବଶ୍ୟକ ପଡ଼ିଲେ ଆଲ୍କୋହଲ୍ଭିତ୍ତିକ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି କାଶ ଓ ଛିଙ୍କବେଳେ ନିଜ ମୁହଁରେ ରୁମାଲ୍ କିମ୍ବା ଟିସ୍କ ପେପର୍ ଦେବାକୁ ପରାମର୍ଶ ଦିଆଯାଇଛି ବ୍ୟବହୃତ ଟିସ୍କ ପେପର୍ ଓ ମାସ୍କକୁ ବନ୍ଦ୍ ଥିବା ଡଷ୍ଟବିନ୍ରେ ପକାଇବାକୁ କୁହାଯାଇଛି ଜ୍ୱର କାଶ କିମ୍ବା ଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ କଲେ ତ୍ରରନ୍ତ ଚିକିହକଙ୍କ ପରାମର୍ଶ ନେବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଡାକ୍ତରଙ୍କୁ ଦେଖାକରିବାକୁ ଯିବାବେଳେ ମୁହଁରେ ମାସ୍କ ବା କପଡ଼ାର ଆବରଣ ଦେବାକୃ ମନ୍ତ୍ରଣାଳୟ ପରାମର୍ଶ ଦେଇଛି

ବାତିଲ୍ ହୋଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ କେତେକ ଦୂରଗାମୀ ଟ୍ରେନ୍ ମଧ୍ୟ ରହିଛି ରେଳବାଇ ମଧ୍ୟ ତା'ର ଖାଦ୍ୟ ଯୋଗାଣ ସେବା ପାଇଁ ଜ୍ୱର କାଶ ଏବଂ ଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଥିବା ଏବଂ ଖାଦ୍ୟ ଯୋଗାଇବାରେ ଅସୁବିଧା ଅନୁଭବ କରୁଥିବା କର୍ମଚାରୀମାନଙ୍କୁ ନିଯୁକ୍ତ ନ କରିବାପାଇଁ ପରାମର୍ଶ ଦେଇଛି କେନ୍ଦ୍ର ଏବଂ ପଣ୍ଟିମ ରେଳବାଇ ଷ୍ଟେସନ୍ଗୁଡ଼ିକରେ ଯାତ୍ରୀ ଭିଡ଼ କମ୍ କରିବାପାଇଁ ପ୍ଲାଟ୍ଫର୍ମ ଟିକେଟ୍ର ମୂଲ୍ୟ ବଢ଼ାଇ ଦେଇଛି

ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାପାଇଁ ସରକାରଙ୍କୁ ସ୍ୱତନ୍ତ୍ର କ୍ଷମତା ମିଳିବ

କେକେ ବ୍ୟାନ୍ସ ଫରେନର୍ସ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ୍ମୁ ଓ କାଶ୍ମୀର ସରକାର ସତର୍କତାମୂଳକ ପଦକ୍ଷେପସ୍ୱରୂପ ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକମାନଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରିଛନ୍ତି ଉପରାଜ୍ୟପାଳଙ୍କ ପରାମର୍ଶଦାତା ବସିର୍ ଅହମ୍ମଦ ଖାନ୍ ଏ ସମ୍ପର୍କରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଜନ୍ମୁ କାଶ୍ମୀରର ପର୍ଯ୍ୟଟନ ସଚିବ ନିର୍ଦ୍ଦେଶକ ଏବଂ ସମସ୍ତ ଜିଲ୍ଲାପାଳଙ୍କୁ ତୁରନ୍ତ ଏହି ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ଏଲ୍ଏସ୍ ବିଏସ୍ଏନ୍ଏଲ୍ ଭାରତ ସଞ୍ଚାର ନିଗମ ଲିମିଟେଡ୍କୁ ପୁନର୍କ୍ଷମ କରିବାକୁ ସରକାର ସମ୍ପର୍ଣ୍ଣ ପ୍ରତିଶ୍ରତିବଦ୍ଧ ବୋଲି ଟେଲି ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର କହିଛନ୍ତି ଲୋକସଭାରେ ଆଜି ଏକ ବିତର୍କରେ ଉତ୍ତର ଦେଇ ସେ କହିଛନ୍ତି ଯେଉଁ କର୍ମଚାରୀମାନେ ସ୍ୱେଚ୍ଛାକୃତ ଅବସର ଗ୍ରହଣ ପାଇଁ ଇଚ୍ଛାବ୍ୟକ୍ତ କରିଛନ୍ତି ସେମାନଙ୍କର ସ୍ୱାର୍ଥ ସମ୍ପର୍ଣ୍ଣ ଧ୍ୟାନ ରଖାଯାଉଛି ଓ ସରକାରଙ୍କଦ୍ୱାରା ସଂଶୋଧିତ ଯୋଜନା ଅନୁସାରେ ସେମାନଙ୍କୁ ସେମାନଙ୍କର ବକେୟା ପାଉଣା ଦିଆଯିବ ଠିକାଦାରମାନଙ୍କର ଯଦି କିଛି ବକେୟା ପାଉଣା ଥାଏ ତାହାକୁ ମଧ୍ୟ ସରକାର ପ୍ରଦାନ କରିବେ ଯାହାଫଳରେ ଠିକା ଭିତ୍ତିରେ ଥିବା କର୍ମଚାରୀମାନେ ସେମାନଙ୍କର ପାଉଣା ପାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି ଏସ୍ସି ମିଡ୍ ଡେ ମିଲ୍ ଦେଶରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ଯୋଗୁଁ ସ୍କୁଲ୍ଗୁଡ଼ିକ ବନ୍ଦ୍ ରହିଥିବାରୁ ପିଲାମାନଙ୍କୁ ମିଳୁଥିବା ମଧ୍ୟାହୁ ଭୋଜନ ବନ୍ଦ୍ ହୋଇଯିବା ବିଷୟକୁ ସୁପ୍ରିମ୍କୋର୍ଟ ବିଚାରକୁ ନେଇଛନ୍ତି ପ୍ରଧାନ ବିଚାରପତି ଏସ୍ଏ ବୋବ୍ଡେଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ସ୍ତଟଣାକୁ ସ୍ୱେଚ୍ଛାକୃତ ଭାବେ ବିଚାରକୁ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବିଜ୍ଞପ୍ତି କାରି କରିବା ସହ ସ୍କୁଲ୍ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦେବାପାଇଁ କିଭଳି ପଦକ୍ଷେପ ନିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି

ଏମ୍ଇଏ ପାକ୍ ଚୀନ୍ ପାକିସ୍ତାନ ରାଷ୍ଟ୍ରପତିଙ୍କର ସମ୍ପ୍ରତି ଚୀନ୍ ଗସ୍ତ ସମୟରେ ଦୁଇ ଦେଶଦ୍ୱାରା ଜାରି କରାଯାଇଥିବା ଏକ ମିଳିତ ବିବୃତ୍ତିରେ ଜନ୍ମୁ କାଶ୍ମୀର ପ୍ରସଙ୍ଗ ଉଲ୍ଲେଖ କରାଯାଇଥିବାରୁ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଛି ଏକ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ବୈଦେଶିକ ବିଭାଗ ମୁଖପାତ୍ର ରବୀଶ କୁମାର କହିଛନ୍ତି କମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ

ପିଏମ୍ ବଙ୍ଗବନ୍ଧ ପ୍ରଧାନମନ୍ତ୍ରୀ ନନେନ୍ଦ୍ର ମୋଦି କହିଛନ୍ତି ଭାରତ ଓ ବାଂଲାଦେଶ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କ ଓ ବିଶ୍ୱାସ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କକ୍ ଏକ ନୂଆ ଦିଗ୍ଦର୍ଶନ ଦେଇଛି ଶେଖ୍ ମୁଜିବୁର୍ ରେହେମାନ୍ଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଦୁଇ ଦେଶ ସେମାନଙ୍କ ମଧ୍ୟରେ କମିକ୍ଷମା ଓ ଜଳସୀମା ସମେତ ସମସ୍ତ ଅମୀମାଂସିତ ପ୍ରସଙ୍ଗଗୁଡ଼ିକର ସୌହାର୍ଦ୍ଦ୍ୟପୂର୍ଣ୍ଣ ଉପାୟରେ ସମାଧାନ କରିପାରିଛନ୍ତି